ସୁସ୍ଥ ଭାରତର ଲକ୍ଷ୍ୟ ପୂରଣ ପାଇଁ ସବୁପ୍ରକାର ନିଶାକୁ ପରିହାର କରିବାକୁ ହେବ ବୋଲି ସେ କହିଛନ୍ତି

ସେହିଭଳି ବିଦେଶକୁ ପିଆଜ ରପ୍ତାନୀ ନେଇ ଥିବା ଆଇନ୍ରେ ସରକାର ସଂଶୋଧନ ମଧ୍ଧ କରିଛନ୍ତି

ଏହି ଅବସରରେ ମନ୍ତୀ ଶ୍ରୀ ଜେନା ପୌରପରିଷଦର ନୃତନ ଗୂହ ଅତ୍ୟାଧୁନିକ ବସ୍ଷାଣ୍ଡ ଏବଂ ଏକ ସ୍କାର୍ଟ ପାର୍କର ଶିଳାନ୍ୟାସ କରିଛନ୍ତି

ଏହାକୁ ଦୂଷ୍ଟିରେ ରଖ୍ ପୁଲିସ୍ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ରାକୁ କଡ଼ାକଡ଼ି କରାଯାଇଛି

ସେଥିପାଇଁ ଆଜି ଭୋର୍ରୁ ମନ୍ଦିର ପରିସରରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି

ସେହି ଦୁଇଟି ସ୍ରାନ ହେଲା ଶହୀଦ୍ ନଗର ବିଏମ୍ସି କାର୍ଯ୍ୟାଳୟ ଏବଂ ଓଏସ୍ଆର୍ଟିସି କାର୍ଯ୍ୟାଳୟ ପରିସର

ସେଗୁଡ଼ିକ ହେଉଛି ଖୋର୍ଷା ମୟରଭଞ୍ଞ କେନ୍ଦୁଝର ବାଲେଶ୍ୱର କଟକ ଓ ଢେଙ୍କାନାଳ